ରେଳଷେସନ୍ଗୁଡ଼ିକ ସିସିଟିଭି ନଜରରେ ରହିବେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି

ଏହି ମାମଲାରେ ହାଇକୋର୍ଟ ବାର୍ଆସୋସିଏସନ ସମେତ ସମସ୍ତ ବାର୍ଆସୋସିଏସନ୍କୁ ହାଇକୋର୍ ନୋଟିସ୍ ଜାରି କରିଛନ୍ତି ଏହି ମାମଲାରେ ଆଇନ ସଚିବ ଓ ଗୃହ ସଚିବଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି

ଏହି ପ୍ରସଙ୍ଗରେ ଅଦାଲତ ଅବମାନନା କାରଣରୁ ନୋଟିସ୍ ଜାରି କରାଯାଇଛି

ପାଣ୍ଡିଆନଙ୍କ ସହ ଅନ୍ୟାନ୍ୟ ବରିଷ ଅଧିକାରୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାପାଳ ତଦାରଖ କାର୍ଯ୍ୟ କରିଥିଲେ

ମାତ୍ର ଏହା ପୂର୍ବରୁ ତା'ର ମୃତ୍ୟୁ ହୋଇଥିବା କଣାପଡ଼ିଛି

ସେମାନେ ବିଭିନ୍ନ ସ୍ଚାୟୀ ଘର ଦୋକାନ ଓ ବାସଭବନକୁ ମଧ୍ୟ ତଦାରଖ କରିଛନ୍ତି

ଏହି ଘଟଶାରେ ନିଖୋଜ ଥିବା ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି ଅଭିଯୋଗ ଅନୁସାରେ ଆକି ସକାଳେ ଦିତୀୟ ଏବଂ ପଞ୍ଚମ ଶ୍ରେଶୀରେ ପାଠପତୁଥିବା ଦୁଇଜଣ ଛାତ୍ରୀ ସ୍କୁଲ୍ ଅଭିମୁଖେ ବାହାରିଥିଲେ ଏହି ସମୟରେ ଜଣେ ଯୁବକ ଲିଫୁ ଦେବା ବାହାନାରେ ସେମାନଙ୍କୁ ଅପହରଶ କରି ନେଇଯାଇଥିଲେ

ପୁଲିସ୍ ମାମଲାର ତଦନ୍ତ କରୁଛି

ରକ୍ତଦାନ ଶିବିର ରାକ୍ୟ ସରକାରଙ୍କ ମୋ' ସରକାର ଯୋକନା ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ପୋଲିସ୍ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି

ପାଣିପାଗ ସମଗ୍ର ରାକ୍ୟରୁ ଧୀରେଧୀରେ ଦକ୍ଷିଣ ପଣ୍ଟିମ ମୌସ୍ବମୀ ପ୍ରବାହ ଅପସରି ଯାଉଛି